ଚିଠି ଲେଖୁଲେ ନବୀନ ଝାରସୁଗୁଡ଼ା ବିମାନ ବନ୍ଦର ଉଦ୍ଘାଟନ ପରେ ଏଠାରୁ ବିମାନ ଉଡ଼ାଣ ବନ୍ଦ ରହିବା ନେଇ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଉଦ୍ବେଗ ପ୍ରକାଶ କରିବା ସହିତ ଏଥିନେଇ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଚିଠି ଲେଖୁଛନ୍ତି

ଝାରସୁଗୁଡ଼ା ବିମାନ ବନ୍ଦରରୁ ପୁନର୍ବାର ବିମାନ ଉଡ଼ାଣ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ବେସାମରିକ ବିମାନ ଚଳାଚଳ ମ୍ୟଶାଳୟକୁ ନିର୍ଦ୍ଦେଶ ଦେବା ନିମନ୍ତେ ମୁଖ୍ୟମନ୍ତୀ ଦାବି କରିଛନ୍ତି

ସେହିପରି କ୍ରାଇମ୍ବ୍ରାଞ ଟିମ୍ ଅଧ୍କାରୀମାନେ ଘଟଶାସ୍ଚଳ ସମେତ ସ୍ଚାନୀୟ ବନ କାର୍ଯ୍ୟାଳୟ ସେସୁ କାର୍ଯ୍ୟାଳୟରେ ପହଞ୍ ବହୁ ଗୁରୁତ୍ୱପୂର୍ଶ୍ଣ କାଗଜପତ୍ର ଯାଞ କରିଥିବା ଜଣାପଡ଼ିଛି ମର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ଗ୍ରହଶ ନ କରି ନିଜସ୍ୱ ବିଜୁ ସ୍ୱାସ୍ଥ୍ୟ ଯୋଜନା ରାଜ୍ୟରେ ଲାଗୁ କରିଛନ୍ତି

ରାଜ୍ୟ ସରକାରଙ୍କ ଏହି ତଥ୍ୟ ସଂପ୍ରର୍ଣ୍ଣ ମିଥ୍ୟା ବୋଲି ସେ ଅଭିଯୋଗ କରିଛନ୍ତି

ଏହା ହେବ ବିଶ୍ୱର ସର୍ବବୃହତ୍ ପ୍ରତିମୂର୍ଭି ଯାହାକି ଷ୍ଟାଚ୍ୟୁ ଅଫ୍ ଲିବର୍ଟିଠାରୁ ଦୁଇଗୁଣା ଅଧିକ ଉଚ ଆଜି ମଧ୍ଧ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତୀ ଇନ୍ଦିରା ଗାଧ୍ବୀଙ୍କର ଶ୍ରାଦ୍ବୋସବ ଏହି ଅବସରରେ ଦେଶବାସୀ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଞଳି କାପନ କରିଛନ୍ତି